ଏବଂ ରାକ୍ୟରେ ଶୀତଲହରୀ କାରି

ହୋଇଥିବାବେଳେ କଳାହାଣ୍ଡିରୁ କଶେ କରୋନା ଆକ୍ରାନ୍ଡଙ୍କ ମୃତ୍ଧ୍ୟ ଘଟିଛି

ସିଂହଦ୍ୱାରକୁ ପ୍ରବେଶ ପଥ ଓ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ଭକ୍ତମାନେ ବାହାରକୁ ବାରିବା ଲାଗି ବ୍ୟବସ୍କା କରାଯାଉଛି

ଏହାକୁ ନେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏହି ପୁରସ୍କାର ରାଶି ଘୋଷଣା କରିଛି

ଏହି ବନ୍ଦ ଡାକରା ସତ୍ଧେ ଜିଲ୍ଲା ସଦର ମହକୁମା ସମତ ସମସ୍ତ ବ୍ଲକର ଦୋକାନ ବଜାର ଖୋଲା ରହିଥିବା ବେଳେ ବସ ସେବା ସ୍ୱାଭାବିକ ରହିଛି